ବଜେଟ୍ ଅଧିବେଶନ ପୂର୍ବରୁ ବସିଛି ସର୍ବଦଳୀୟ ବୈଠକ

ସେହିପରି କଂଗ୍ରେସରୁ ବରିଷ୍ ବିଧାୟକ ନରସିଂହ ମିଶ୍ର ବୈଠକରେ ଉପସ୍ଥିତ ଥିଲେ ଗୂହର ସୁପରିଚାଳନା ଉପରେ ଏହି ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି ପ୍ରଥମ ଥର ପାଇଁ ବଜେଟ୍ ଅଧିବେଶନ ପୂର୍ବରୁ ଏହି ସର୍ବଦଳୀୟ ବୈଠକ ହୋଇଛି

ତେବେ ଅପରାହ୍ବରେ ବିଜେଡ଼ି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଡବ ତାଙ୍କର ନାମାଙ୍କନପତ୍ର ଦାଖଲ କରିଥିବା ଜଶାପଡିଛି ସ୍ଚନାଯୋଗ୍ୟ ଆସନ୍ତାକାଲି ନାମାଙ୍କନପତ୍ର ଦାଖଲର ଶେଷଦିନ

ବ୍ୟବସ୍ରାବଳୀ ଉଲ୍ଲଂଘନ ଅଭିଯୋଗରେ ପୁରୀ ଶ୍ରୀମନ୍ଦିର ପକ୍ଷରୁ ଏକାଧିକ ସେବାୟତ ଓ ବିଧାୟକଙ୍ଙୁ ନୋଟିସ୍ କାରି କରାଯାଇଥିଲା ସିସିଟିଭି ଫୁଟେଜ୍ ଆଧାରରେ ଏହି ନୋଟିସ୍ ଜାରି କରାଯାଇଥିଲା

ସ୍ୱାମୀସ୍ୱୀଙ୍କ ମଧ୍ଧରେ ମତାନ୍ତରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି